ତେଶୁ ବିକାଶ ଉପରେ ମଧ୍ଧ ସେମାନଙ୍କର ସମାନ ଅଧିକାର ରହିଛି ବୋଲି ମୁଖ୍ୟମନ୍ତୀ କହିଛନ୍ତି

ନନକାନନ ଉପନିର୍ଦ୍ଦେଶକ ହରିଶଙ୍କର ଉପାଧ୍ଯାୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି

କୋଭିଡ୍ ମହାମାରୀ ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ମାସଠାର୍ ନନ୍ଦନକାନନ ପ୍ରାଶୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ୍ ରହିଥିଲା